ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ତଳିଆ ଅଞଳ ଜଳମଗୁ ହୋଇପଡ଼ିଛି

ଆଜି ମଧ୍ଧ ରାଜ୍ୟରେ ବର୍ଷା କାରି ରହିବ

ଉପାଦନର ବିପଶନ ପାଇଁ ଅଧିକ ବିବିଧ ତଥା ଉନ୍ନତ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ଫଳରେ ସେମାନେ ଫସଲକୁ ସୁରକ୍ଷିତ ରଖିବା ସହିତ ନିଜର ଆୟ ମଧ୍ଧ ବୃଦ୍ଧି କରିପାରିବେ

ଦେବଗଡ଼ କିଲ୍ଲାର ଦେଓପାଶି ଗ୍ରାମର ଡମ୍ୟରୁ ଷଣ୍ ଓ ବାଦୁ କିଷାନ ବାଇକ୍ରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା

ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏହି ସମ୍ମିଳନୀରେ ଉପସ୍ରିତ ରହି ଚାଷୀମାନେ ଜାତୀୟ କୃଷି ବଜାର ଜରିଆରେ ସେମାନଙ୍କ ଉପାଦିତ ସାମଗ୍ରୀ ବିକ୍ କରିବାକୁ ପରାମର୍ଶ ଦେଇଥିଲେ